ଏହି ବୈଠକରେ ରାଜ୍ୟ ସ୍କୁଲ ଓ ଗଶଶିକ୍ଷାମନ୍ତୀ ଉଚ୍ଚଶିକ୍ଷାମନ୍ତୀ ଓ ବୈଷୟିକ ଶିକ୍ଷାମନ୍ତୀ ଯୋଗଦେବେ ବୋଲି ସୂଚନା ମିଳିଛି

ସେହିଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସ୍କ୍ରିନିଂ ଦ୍ୱାରା କରିବାକୁ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ପୁର୍ନବିଚାର କରିବାକୁ ରାଜ୍ୟ ଦାବି ଉପସ୍ରାପନ କରାଯିବାର କାର୍ଯ୍ୟକ୍ରମ ରହିଛି

ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ କରାଯିବ ଏବଂ ରବିବାରକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି

ଏହି ଉହବରେ ଭାରତୀୟ ମହାକାଶ ଗବେଷଣା ସଂସ୍ଗା ଇସ୍ରୋର ମୁଖ୍ୟ କେ ଶିବନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ରାକ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଏହି ସଚେତନତା ରଥର ନେତୃତ୍ୱ ନେବେ

ଏଥିରେ ବିଧାୟକ ବିଷ୍ଡ ସେଠୀ ବିଜେପି ନେତା ଡାକ୍ତର ପ୍ରଦୀପ ନାୟକ ଅଭିମନ୍ଧ୍ୟ ସେଠୀଙ୍ ସମେତ ଦଳୀୟ କର୍ମୀ ଯୋଗଦେଇଥିଲେ

ସେହିପରି ଆକି ବିଜେପି ପକ୍ଷରୁ ସେବା ସପ୍ତାହ ଅବସରରେ ବୌଦ୍ଧ ଜିଲା ମୁଖ୍ୟ ଚିକିସ୍ଠାଳୟ ଠାରେ ଚିକିସ୍ପାଧିନ ରୋଗୀଙ୍କୁ ଫଳ ବଙ୍କନ କରାଯାଇଛି